ଶ୍ରୀ ମୋଦି କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ମହାମାରୀର ପ୍ରଭାବରୁ ଜନଟ୍ରୀବନ ଏବଂ ଅର୍ଥନୀତିକୁ ସୁରକ୍ଷା ଦେବାଲାଗି ସମସ୍ତେ ଲକ୍ଷ୍ୟ ରଖୁଥିବାବେଳେ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼ିବା ପ୍ରସଙ୍ଗ ଉପରେ ମଧ୍ୟ ସମାନ ଗୁରୁତ୍ୱ ଦେବା ଉଚିତ ଅଙ୍ଗାରକାମୁ ନିର୍ଗମନ ହ୍ରାସ କରିବା ଏବଂ ଜଳବାୟୁ ଉପଯୋଗୀ ପରିବେଶ ବିକାଶ ଦିଗରେ ଭାରତ ଆବଶ୍ୟକ ପଦକ୍ଷେପ ଗ୍ରହଣ କର୍ରଛି ବୋଲି ସେ କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଭାରତ କେବଳ ପ୍ୟାରିସ୍ ଚୂକ୍ତିନାମାର ଲକ୍ଷ୍ୟ ପ୍ରରଣ କର୍ ନାହିଁ ବରଂ ଏହାଠାର୍ଚ ଅଧିକମାତ୍ରାରେ ଏ ଦିଗରେ କାର୍ଯ୍ୟ କର୍ଛି ଏଥିଲାଗି ସରକାରଙ୍କ ପକ୍ଷର୍ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି ଇତିମଧ୍ୟରେ ଦେଶରେ ଏଲ୍ଇଡି ବଲ୍ବ୍କୁ ଅଧିକ ଲୋକପ୍ରିୟ କରାଯାଇପାରିଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଏକକ ବ୍ୟବହାର ପ୍ରାଷ୍ଟିକ୍କ୍ ସମ୍ପର୍ଶ୍ଣ ନିଷେଧ ଏବଂ ଜଙ୍ଗଲ ଅଞ୍ଚଳ ବୃଦ୍ଧି କରିବା ଦିଗରେ ମଧ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି

ସେହିଭଳି ଦେଶରେ ବାଘ ଓ ସିଂହଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି ବୋଲି ସେ କହିଛନ୍ତି ଶ୍ରୀ ମୋଦି କହିଛନ୍ତି ମେଟ୍ରୋ ନେଟ୍ୱାର୍କ ଜଳପଥ ଭଳି ପରବର୍ତ୍ତୀ ପିଡ଼ି ଭିଭିମିକୁ ସୁଦୃଢ଼ କରିବା ଦିଗରେ ଭାରତ ଆବଶ୍ୟକ ପଦକ୍ଷେପ ନେଉଛି

ଅନ୍ୟପକ୍ଷରେ ଗବେଷଣା ନବସୂଜନତା ଓ ନିରନ୍ତର ଜ୍ଞାନକୌଶଳ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତୀ ବିଶ୍ୱ ସମୃହକୁ ଏହି ଅବସରରେ ଆହ୍ୱାନ ଦେଇଛନ୍ତି

ଏହି ଫ୍ଲାଟଗୁଡ଼ିକ ନୂଆଦିଲ୍ଲୀର ଡକ୍ଟର ବିଡି ମାର୍ଗରେ ନିର୍ମିତ ହୋଇଛି

କୋଭିଡ୍ ନାଇଷ୍ଟିନ୍ ପ୍ରଭାବ ସତ୍ୱେ ଯଥା ସମୟରେ କାର୍ଯ୍ୟ ସଂପ୍ରର୍ଣ୍ଣ ହୋଇଛି ନିର୍ମାଣ କାର୍ଯ୍ୟରେ କେତେକ ବିଶେଷ ପଦକ୍ଷେପ ନିଆଯାଇଛି ଫୁଏ ଆଶ୍ ଓ ପୁରୁଣା ବଙ୍ଗଳାର ଭଗ୍ନାବଶେଷରୁ ଇଟା ପ୍ରସ୍ତୁତ କରାଯିବା ସହ ଶକ୍ତି ସଞ୍ଚୟକାରୀ ଏଲ୍ଇଡି ବିଜୁଳି ବତିର ବ୍ୟବସ୍ଥା କରାଯାଇଛି ବିଜୁଳି ବତି ଶୀତତାପ ନିୟନ୍ତ୍ରଣ ଯନ୍ତ ଆଦିକୁ ରିମୋଟ୍ ଦ୍ୱାରା ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି ସେହିଭଳି ଛାତ ଉପରେ ବର୍ଷାଜଳ ସଂରକ୍ଷଣ ଓ ସୌରଶକ୍ତି ପ୍ରାଣ୍ଟମାନ ସ୍ଥାପନ କରାଯାଇଛି

ମିଳିତ ଆନ୍ତଃ ନୌକ୍ଷମତା ଏବଂ ସର୍ବୋଚ୍ଚଷ୍ଟ ଅଭ୍ୟାସ ଶୈଳୀକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହି ସମରାଭ୍ୟାସର ଆୟୋଜନ କରାଯାଇଚି ଦୀର୍ଘ ଦୁଇ ଦଶନ୍ଦି ଧରି ଚାଲି ଆସିଥିବା ଏହି ସମରାଭ୍ୟାସର ଉନ୍ନତ ଧରଣର ନୌଅଭ୍ୟାସକୁ ସାମିଲ୍ କରାଯାଇଛି

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ସମରାଭ୍ୟାସ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ଦୁଇ ସହଯୋଗୀ ଦେଶ ମଧ୍ୟରେ ମିଳିତ ସହଯୋଗ ଆସ୍ଥା ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି

ଏହି ରାଜ୍ୟଗୁଡ଼ିକ ହେଲା ଓଡ଼ିଶା ପଞ୍ଜାବ ହରିୟାଣା ଉତ୍ତର ପ୍ରଦେଶ ତେଲଙ୍ଗାନା ଉତ୍ତରାଖଣ୍ଡ ତାମିଲ୍ନାଡୁ ଚଣ୍ଡୀଗଡ଼ କଜ୍ମୁ କାଶ୍କୀର କେରଳ ଗୁଜୁରାଟ ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର

ଏହି ରାଜ୍ୟଗୁଡ଼ିକ ହେଲା ଓଡ଼ିଶା ତାମିଲ୍ନାଡୁ କର୍ଷାଟକ ମହାରାଷ୍ଟ୍ର ତେଲଙ୍ଗାନା ଗୁଜୁରାଟ ହରିୟାଣା ଉତ୍ତର ପ୍ରଦେଶ ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶ

କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ସୃଷ୍ଟ ପ୍ରତିକୃଳ ଏବଂ ବିପଜନକ ପରିସ୍ଥିତିରେ ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀ ଡାକ୍ତର ଏବଂ ନର୍ସମାନେ ନିର୍ଭୀକତାର ସହ କାର୍ଯ୍ୟ ସମ୍ପାଦନ କରୁଥିବାରୁ ସେମାନଙ୍କୁ ସେ ଅଭିବାଦନ ଜଣାଇଛନ୍ତି କୋଭିଡ୍ ନାଇଷ୍ଟିନକୁ ପ୍ରତିହତ କରିବା ଦିଗରେ ଭାରତର କୌଶଳ ସମ୍ପର୍କରେ ଡକୁର ବର୍ଦ୍ଧନ ଆଲୋଚନା କରିଛନ୍ତି କୋଭିଡ୍ ନାଇଷ୍ଟିନ ସଂକ୍ରାନ୍ତରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏହା ପ୍ରଥମ ନୁହେଁ କିମ୍ବା ନିର୍ଣ୍ଣିତ ଭାବେ ଏହା ଶେଷ ନୁହେଁ କିନ୍ତୁ ଖୁବ୍ ଶୀଘ୍ର ଏହା ଏକବିଂଶ ଶତାବ୍ଦୀର ବିଗତ ଅଧ୍ୟାୟ ହେବ ବୋଲି କହିଛନ୍ତି ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ଚିକିତ୍ସା ପଦ୍ଧତି ଉନ୍ନତ ଧରଣର ଥିବା ସେ କହିଛନ୍ତି ଖୁବ୍ ଶୀଘ୍ର ଭାରତରେ କୋଭିଡ୍ ଟୀକା ଉପଲହ ହେବ ଏବଂ ଆସନ୍ତା କିଛି ମାସ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଉଲ୍ଲ୍ଲେଖନୀୟ ଭାବେ ହ୍ରାସ ପାଇବ ବୋଲି ସେ କହିଛନ୍ତି କୋଭିଡ୍ ନାଇଣ୍ଟିନ ସଂକ୍ରମଣ ପ୍ରତିହତ କରିବା ଦିଗରେ ଆଣ୍ଟିବାୟୋଟିକ୍ଟ କରୁରୀକାଳୀନ ଚିକିତ୍ସା ପଦ୍ଧତି ପ୍ରତିଷେଧକ ବ୍ୟବସ୍ଥା ଆଦି ଆଧୁନିକ ଚିକିତ୍ସା କ୍ଷେତ୍ରରେ ଭାରତ ଉତ୍କର୍ଷତା ପ୍ରତିପାଦନ କରିପାରିଛି ବର୍ତ୍ତମାନ ଔଷଧର ମଲ୍ୟ ମାନ ଏବଂ ଉପଲହ୍ଜତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଥିବା ଡକ୍ଟର ବର୍ଦ୍ଧନ କହିଛନ୍ତି ସମସ୍ତଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା କ୍ଷେତ୍ରରେ ଗବେଷଣା ପାଇଁ ଡକ୍ଟର ହର୍ଷବର୍ଦ୍ଧନ ବୋଷ୍ଟନ୍ ସେଣ୍ଟର୍ ଫର୍ ଏକ୍ସଲେନ୍ସକ୍ ଧନ୍ୟବାଦ ଜଣାଇଛନ୍ତି

ସେଶ୍ଚ୍ଚାଲ୍ ଟିମ୍ ହିମାଚଳ ପ୍ରଦେଶ ପଞ୍ଜାବ ଏବଂ ଉତ୍ତର ପ୍ରଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ସମ୍ପୁକ୍ତ ରାଜ୍ୟଗୁଡ଼ିକୁ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ ପଠାଇଛନ୍ତି ଏହି ରାଜ୍ୟଗୁଡ଼ିକରେ ସକ୍ରିୟ ଚିକିତ୍ସାଧୀନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସହ ନୂଆ ସଂକ୍ରମଣ ମଧ୍ୟ ଦେଖାଦେଇଛି ତିନି ସଦସ୍ୟ ବିଶିଷ୍ଟ ଏହି କେନ୍ଦ୍ରୀୟ ଦଳ ଯେଉଁ ଜିଲ୍ଲାରେ ଅଧିକ ସଂକ୍ରମଣ ରହିଛି ସେହି ଅଞ୍ଚଳ ଗସ୍ତ କରିବେ